ଆଜି ସମଗ୍ର ଦେଶରେ ଦଶହରା ଉତ୍ସବ ପାଳନ କରାଯାଉଛି

ପିଏମ୍ ଶିରିଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦରିଦ୍ରତମ ବ୍ୟକ୍ତିମାନଙ୍କୁ ବାସଗୃହ ଯୋଗାଇଦେବା ହେଉଛି ଦାରିଦ୍ର୍ୟ ଦ୍ରୀକରଣର ସର୍ବପ୍ରଥମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ମହାରାଷ୍ଟ୍ରର ଶିରିଡିସାଇ ମନ୍ଦିର ପରିସରରେ ବିଭିନ୍ନ ପ୍ରକନ୍ସର ଶୁଭାରମ୍ଭ ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଅଢ଼େଇ ଲକ୍ଷ ଗ୍ରାମୀଣ ହିତାଧିକାରୀଙ୍କୁ ବାସଗୃହର ଚାବି ହସ୍ତାନ୍ତରଣଦ୍ୱାରା ଇ ଗୃହପ୍ରବେଶ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ହିତାଧିକାରୀଙ୍କ ସହିତ ଆଳାପ ଆଲୋଚନାବେଳେ ଶ୍ରୀ ମୋଦି କହିଛନ୍ତି ବିଜୟା ଦଶମୀ ଅବସରରେ ସେମାନଙ୍କର ସ୍ୱପ୍ ସାକାର କରିବାର ସ୍ରଯୋଗ ପାଇଥିବାର୍ତ ସେ ଅତ୍ୟନ୍ତ ଆନନ୍ଦିତ

ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ମହାରାଷ୍ଟ୍ରରେ କୃଷି ସହିତ ପର୍ଯ୍ୟଟନକୁ ମଧ୍ୟ ପ୍ରୋସାହିତ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ନିରନ୍ତର ଭାବେ ଏଭଳି ଏକ ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ଯେଉଁଥିରେ ଚାଷୀମାନେ ସେମାନଙ୍କ ଉତ୍ପାଦନ ସାମଗ୍ରୀର ସଠିକ୍ ମୂଲ୍ୟ ପାଇପାରିବେ ସେ କହିଛନ୍ତି ଏଥିପାଇଁ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ର ବୃଦ୍ଧି କରିଛନ୍ତି

ସନ୍ତାସବାଦୀମାନେ ପ୍ରଥମେ ଯବାନମାନଙ୍କ ଉପରେ ଗୁଳିଗୋଳା ଆକ୍ରମଣ କରିଥିଲେ ଏହାର ଜବାବରେ ପ୍ରତି ଆକ୍ରମଣ କରାଯାଇଥିଲା ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ କରାଯାଇଛି ଗାଡ଼ିର ଡ୍ରାଇଭର୍କୁ ମଧ୍ୟ ଗିରଫ କରାଯାଇଛି

ରାଜସ୍ଥାନ ରାଜନାଥ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ସୀମା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃତ୍ କରାଯିବ ଆଜି ରାଜସ୍ଥାନର ବିକାନିର୍ଠାରେ ବିଏସ୍ଏଫ୍ଦ୍ୱାରା ଆୟୋଜିତ ଅସ୍ତ୍ରଶସ୍ତ ପ୍ରଜା ଉହବରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଭାରତ ପାକ୍ ସୀମା ସ୍ରରକ୍ଷାର ଏକ ବିଶେଷ ଦାୟିତ୍ୱ ବିଏସ୍ଏଫ୍ ଯବାନମାନଙ୍କ ଉପରେ ରହିଛି ପରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ଶ୍ରୀ ସିଂ କହିଛନ୍ତି ପାକିସ୍ତାନ ପଟୁ ସନ୍ତାସବାଦୀମାନେ ପ୍ରବେଶ କରୁଛନ୍ତି ମାତ୍ର ସେନା ପୁଲିସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ବଳ ମଧ୍ୟରେ ସଠିକ୍ ତାଳମେଳ ରହିଛି ସ୍ୱରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି କମ୍ମୁ କାଶ୍ମୀରରେ ସନ୍ତାସବାଦର ମୁକାବିଲା ପାଇଁ ସେନା ଏବଂ ଅନ୍ୟ ସୁରକ୍ଷା ବଳ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କର୍ ଚ୍ଚନ୍ତି ବିକେପି ସ୍ୱାମୀ ପରିପୂର୍ଣ୍ଣାନନ୍ଦ ଆନ୍ଧ୍ରପ୍ରଦେଶ ଶ୍ରୀପୀଠମ୍ର ସ୍ୱାମୀ ପରିପୂର୍ଣ୍ଣାନନ୍ଦ ଆଜି ନୃଆଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ୍ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ସ୍ୱାମୀ ପରିପର୍ଶ୍ଣାନନ୍ଦଙ୍କୁ ସ୍ୱାଗତ କରି ଶ୍ରୀ ଶାହା କହିଛନ୍ତି ତାଙ୍କର ଏହି ଯୋଗଦାନ ଫଳରେ ଦକ୍ଷିଣାଞ୍ଚଳ ରାଜ୍ୟ ବିଶେଷକରି ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ବିଜେପିର ସ୍ଥିତି ମଜବୁତ୍ ହେବ ସାମରିମାଲା କେରଳର ସାବରିମାଲାସ୍ଥିତ ଆୟାପ୍ସା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶାକୁ ନେଇ ଚାଲିଥିବା ବିରୋଧ କ୍ରମଶଃ ଜଟିଳ ହେବାକୁ ଯାଉଛି ଆଜି ସକାଳେ ଦୁଇ ଜଣ ମହିଳା ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ଏହାର ବିରୋଧ ତୀବ୍ରତର ହୋଇଥିଲା ବିରୋଧ ବୃଦ୍ଧିକୁ ଦୃଷ୍ଟିରେ ରଖି ସେମାନେ ସେଠାରୁ ଫେରି ଆସିବାପାଇଁ ନିଷ୍କଭି ନେଇଥିଲେ ପୁଲିସ୍ ଡିଜିଙ୍କ ସହିତ ଏକ ଘକ୍ଷାର ଆଲୋଚନା ପରେ ସ୍ଥାନ ଛାଡ଼ିବାପାଇଁ ଏହି ଦୁଇ ମହିଳା ସ୍ଥିର କରିଥିଲେ ଇତି ମଧ୍ୟରେ ରାଜ୍ୟ ଦେବସ୍ୱମ୍ ମନ୍ତ୍ରୀ କାଡାକାମ୍ପାଲି ସୁରେନ୍ଦ୍ରନ୍ କହିଛନ୍ତି ମନ୍ଦିରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ମହିଳା ଦୁଇ ଜଣ ହେଉଛନ୍ତି ସାମାଜିକ କର୍ମୀ ଏହି ସାମାଜିକ କର୍ମୀମାନଙ୍କୁ ମନ୍ଦିର ମଧ୍ୟରେ ଶକ୍ତି ପ୍ରଦର୍ଶନ ପାଇଁ ଅନ୍ତମତି ଦିଆଯାଇ ପାରିବ ନାହିଁ

ଏକ ସରକାରୀ ବିଞ୍ଘପ୍ତିରେ କୁହାଯାଇଛି ବାଶିଜ୍ୟ ପ୍ରତିକାର ମହାନିର୍ଦ୍ଦେଶାଳୟ ଡିକିଟିଆର୍ର ସୁପାରିସ୍କ୍ରମେ ରାଜସ୍ୱ ବିଭାଗ ଏହି ଶୁଳ୍କ ଲାଗୁ କରିଛି

ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ପ୍ରଭୁ ରାମଚନ୍ଦ୍ରଙ୍କର ରାବଶ ଉପରେ ବିକୟ ପର୍ବକୁ ଉତ୍ସବ ଏହି ସ୍କରଣ କରାଯାଇଥାଏ ଏହି ଦିବସ ନବରାତ୍ରୀର ସମାପନୀକୁ ମଧ୍ୟ ସ୍ଟଚାଇ ଥାଏ ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ଅସୁର ରାଜା ରାବଣ ତାଙ୍କ ଭ୍ରାତା ଏବଂ ପୁତ୍ର କ୍ୟୁକର୍ଷର ବୃହଦାକାର ପୁଉଳିକା ଦହନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ଏହାଛଡ଼ା ସହର ଉପକଣ୍ଠ ଯମୁନା ନଦୀର ବିଭିନ୍ନ ଘାଟରେ ଦେବୀ ଦୁର୍ଗାଙ୍କ ମୃଶ୍ମୟୀମୂର୍ତ୍ତି ବିସର୍ଜନ ମଧ୍ୟ ଅନୁଷ୍ଠିତ ହେଉଛି ଦିଲ୍ଲୀ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ଗମନାଗମନ ସୁରୁଖୁର କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଓଡ଼ିଶାରେ ରାବଣ ପୋଡ଼ି ଉହବ ପାଇଁ ରାଜ୍ୟ ପୁଲିସ୍ ପକ୍ଷରୁ ସ୍ୱତନ୍ତ ପଦକ୍ଷେପ ନିଆଯାଇଛି ଚଳିତ ବର୍ଷ ପ୍ରଦୃଷଣମୁକ୍ତ ଦଶହରା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍କୋଗାନ୍ ରଖାଯାଇଥିବାବେଳେ ପ୍ଲାଷ୍ଟିକ୍ମୁକ୍ତ ପୂଜାମଣ୍ଡପକୁ ପୁରସ୍କୃତ କରାଯିବାପାଇଁ ଘୋଷଣା କରାଯାଇଛି ବିସର୍ଜନ ଯୋଗୁଁ ସୃଷ୍ଟି ହେଉଥିବା କଳ ପ୍ରଦ୍ୟଷଣ ରୋକିବାପାଇଁ କାଠଯୋଡ଼ି କୁଆଖାଇ ଓ ଦୟା ନଦୀ ତଟରେ ସ୍ୱତନ୍ତ ପୁଷ୍କରିଣୀ ପ୍ରସ୍ତୁତ କରାଯାଇଛି ହିମାଚଳ ପ୍ରଦେଶରେ ସପ୍ତାହବ୍ୟାପୀ କୁଲ୍କୁ ଦଶହରା ଆଜିଠାରୁ କୁଲ୍କୁ ଜିଲ୍ଲାରେ ଆରମ୍ଭ ହେଉଛି କୁଲ୍ଲୁ ଦଶହରାର ସ୍ୱାତନ୍ତ୍ୟ ହେଉଛି ଯେତେବେଳେ ସମଗ୍ର ଦେଶରେ ଦଶହରା ପର୍ବ ପାଳନ ଶେଷ ହୁଏ ସେଠାରେ ଏହି ପର୍ବ ଆରମ୍ଭ ହୁଏ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ଆଫଗାନ ଇଲେକ୍ସନ୍ ପୋଷ୍ଟପୋନ୍ଡ୍ ଆମେରିକା ଆଫଗାନିସ୍ତାନ ସୁରକ୍ଷା ବୈଠକ ଚାଲିଥିବାବେଳେ ତାଲିବାନ୍ର ଆକ୍ରମଣ ହେତୁ ଜଣେ ପୁଲିସ୍ ମୁଖ୍ୟଙ୍କ ମୃତ୍ୟୁ ହୋଇଯିବାରୁ ଆଫଗାନିସ୍ତାନ ସରକାର କାନ୍ଦାହାର ପ୍ରୋଭିନ୍ସରେ ସଂସଦୀୟ ନିର୍ବାଚନକୁ ସ୍ଥଗିତ କରିଦେଇଛନ୍ତି ରାଷ୍ଟ୍ରପତି ଅସ୍ରଫ୍ ଘାନିଙ୍କର ଜଣେ ମୁଖପାତ୍ର କହିଛନ୍ତି ଏହି ଘଟଣା ପରେ ଆସନ୍ତାକାଲି କାନ୍ଦାହାର ପ୍ରୋଭିନ୍ସ ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ଅନ୍ତତଃ ସାତ ଦିନ ପାଇଁ ଘ୍ରଞ୍ଚାଇ ଦିଆଯାଇଛି ସେ କହିଛନ୍ତି ନିର୍ବାଚନ କମିଶନ୍ ନୂଆ ତାରିଖ ଘୋଷଣା କରିବେ ସୁରକ୍ଷାବଳ ପୋଷାକରେ ଜଣେ ବନ୍ଧୁକଧାରୀ ଗତକାଲି ଆମେରିକା ଏବଂ ଆଫଗାନ ଅଧିକାରୀଙ୍କ ସମାବେଶକୁ ଲକ୍ଷ୍ୟ କରି ଆଖିବୁଜା ଗୁଳି ଚଳାଇବା ପରେ କାନ୍ଦାହାର ନିର୍ବାଚନ ପାଇଁ ଚାଲିଥିବା ପ୍ରସ୍ତୁତି ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ଏହି ଆକ୍ରମଣରେ ଆଫଗାନଠାରେ ଅଧିଷ୍ଠିତ ଆମେରିକା ଓ ନାଟୋର ପ୍ରମୁଖ କମାଶ୍ଡର କେନେରାଲ୍ ସ୍କଟ୍ ମିଲର୍ ଅଞ୍ଚକେ ବର୍ତ୍ତି ଯାଇଥିବାବେଳେ କାନ୍ଦାହାର ପୁଲିସ୍ ମୁଖ୍ୟ ଅବ୍ଦୁଲ୍ ରଚ୍ଚାକ୍ଙ୍କ ସମେତ ପ୍ରୋଭିନ୍ସିଆଲ୍ ଗୁଇନ୍ଦା ମୁଖ୍ୟ ଏବଂ ଜଣେ ସାମ୍ଭାଦିକ ପ୍ରାଣ ହରାଇଛନ୍ତି

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମାଟିସ୍ କହିଛନ୍ତି କଣେ ପ୍ରମୁଖ ଆଫଗାନ ସ୍ରରକ୍ଷା ଅଧିକାରୀଙ୍କ ହତ୍ୟା କାନ୍ଦାହାର ପ୍ରୋଭିନ୍ସ ନିରାପତ୍ତା ପରିସ୍ଥିତିରେ ମୌଳିକ ପରିବର୍ତ୍ତନ ଆଣିବ ନାହିଁ ପାକ୍ ଆଫଗାନ ବର୍ଡର୍ ଯ୍ରଦ୍ଧତ୍ରସ୍ତ ଆଫଗାନିସ୍ତାନରେ ଆଗାମୀ ସଂସଦୀୟ ନିର୍ବାଚନକ୍ର ସୁରୁଖୁରୁରେ ପରିଚାଳନାପାଇଁ କାବୁଲ୍ର ଅନୁରୋଧକ୍ରମେ ପାକିସ୍ତାନ ଆଜି ଆଫଗାନିସ୍ତାନ ସଂଲଗ୍ନ ଦୁଇଟି ପ୍ରମୁଖ ସୀମାପଥକୁ ବନ୍ଦ୍ କରିଦେଇଛି

ଆସନ୍ତାକାଲି ଆଫଗାନିସ୍ତାନରେ ହେବାକ୍ର ଥିବା ସଂସଦୀୟ ନିର୍ବାଚନକୁ ସୁରଖୁରୁରେ ପରିଚାଳନାକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏହି ନିଷ୍କଭି ନିଆଯାଇଛି ବୋଲି କୁହାଯାଇଛି ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ କେବଳ କରୁରୀ ଆବଶ୍ୟକତା ବ୍ୟତୀତ ଯେକୌଣସି ପ୍ରକାର ଯାତାୟତକୁ ଏହି ଦୁଇ ସୀମାପଥରେ ବନ୍ଦ୍ କରିଦିଆଯାଇଛି ବ୍ୟବସାୟ ଚିକିତ୍ସା ଏବଂ ସମ୍ପର୍କୀୟମାନଙ୍କୁ ଭେଟିବା ଉଦ୍ଦେଶ୍ୟରେ ପ୍ରତିଦିନ ହକାର ହଜାର ଲୋକ ସୀମା ଅତିକ୍ରମ କରିଥାଆନ୍ତି

କାର୍ଯ୍ୟକାରୀ ସଂସ୍ଥା ନାଫେଡ୍କୁ ଦରରେ ସ୍ଥିରତା ବଜାୟ ରଖି ପିଆଜ ଯୋଗାଣ ପରିମାଣ ବୃଦ୍ଧି କରିବା ଲାଗି କୁହାଯାଇଛି